କରୋନା ଭତାଣୁର ମୁକାବିଲା ପାଇଁ ଆସନ୍ତାକାଲିର ଜନତା କର୍ପ୍ୟୁକୁ ସମର୍ଥନ କରୁଥିବା ସମାଜର ସବୁ ବର୍ଗର ଲୋକମାନଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି

ଲୋକମାନଙ୍କୁ ଘର ଭିତରେ ରହିବାକୁ ଉତ୍କାହିତ କରିବା ଓ ପରସ୍କରଠାରୁ ଦୂରରେ ରହିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି କରୋନା ଭୂତାଣୁର ମୁକାବିଲା ପାଇଁ ଏହା ଅତ୍ୟନ୍ତ ଅପରିହାର୍ଯ୍ୟ

ବିଦ୍ୟୁତ୍ ଜଳ ଓ ଦୁଗ୍ଧ ଯୋଗାଣ ଭଳି ଜରୁରିକାଳୀନ ସେବା ବଳବତ୍ତର ରହିବ ହାଇଦ୍ରାବାଦଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଏହା ଘୋଷଣା କରିଛନ୍ତି ରାଜ୍ୟ ସରକାରୀ ସଡ଼କ ପରିବହନ ନିଗମ ଓ ମେଟ୍ରୋ ରେଳସେବା ମଧ୍ୟ ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ବ୍ୟବସାୟୀ କର୍ମଚାରୀ ଓ ଅନ୍ୟମାନଙ୍କୁ ଜନତା କର୍ଫ୍ୟୁ ପାଳନ ପାଇଁ ସେ ନିବେଦନ କରିଛନ୍ତି ତେବେ ଜର୍ତ୍ରିକାଳୀନ ସେବା ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କୁ ଏଥିରୁ ବାଦ ଦିଆଯାଇଛି ପିଏମ୍ ଅପିଲ୍ ଯେଉଁ ଲୋକମାନଙ୍କୁ ଘରେ ପୃଥକ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଡାକ୍ତର ଓ କର୍ତ୍ତୃପକ୍ଷମାନେ ଦେଇଥିବା ପରାମର୍ଶର ପାଳନ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ କାରଣ ଏହା ସେମାନଙ୍କୁ ଓ ସେମାନଙ୍କର ଆତ୍କୀୟ ତଥା ପରିବାରର ସଦସ୍ୟମାନଙ୍କୁ ସୁରକ୍ଷିତ ରଖିପାରିବ ସେ କହିଛନ୍ତି କେବଳ ଘର ଭିତରେ ଆବଦ୍ଧ ହୋଇ ରହିବା ଯଥେଷ୍ଟ ନୁହେଁ ଗୋଟିଏ ସହରରୁ ଅନ୍ୟ ସହରକୁ ମଧ୍ୟ ଯିବା ଉଚିତ୍ ନୁହଁ ଶ୍ରୀ ମୋଦୀ କହିଛନ୍ତି ଅନାବଶ୍ୟକ ଯାତ୍ରା ଦ୍ୱାରା କାହାରି କିଛି ଲାଭ ହେବ ନାହିଁ ଏ କ୍ଷେତ୍ରରେ ଏକ ଛୋଟ ପଦକ୍ଷେପ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମରେ ବଡ଼ ଫଳ ପ୍ରଦାନ କରିବ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି

ଆଇସିଏମ୍ଆର୍ କହିଛି ଶ୍ୱାସପ୍ରଶ୍ୱାସରେ ଅଧିକ ଅସୁବିଧା ଅନୁଭବ କରୁଥିବା ଶ୍ୱାସପ୍ରଶ୍ୱାସ ଗ୍ରହଣରେ କଷ୍ଟ ଅନୁଭବ କରୁଥିବା ଓ ଜ୍ୱର ଏବଂ କାଶ ଯୋଗୁଁ ଡାକ୍ତରଖାନାରେ ଚିକିହିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କର ବର୍ତ୍ତମାନ କରୋନା ଭୂତାଣୁ ପରୀକ୍ଷା କରାଯିବ

କରୋନା ଭ୍ତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଚଳିତ ସପ୍ତାହରେ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଆଇସିଏମ୍ଆର୍ ଦ୍ୱାରା ଏହାର ରଣକୌଶଳରେ ଏହି ସଂଶୋଧନ ଅଣାଯାଇଛି ଅଧିକ ଲୋକ ଯେଭଳି ଭୂତାଣୁରେ ସଂକ୍ରମିତ ନହୁଅନ୍ତି ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପଭି ନିଆଯାଇଛି ତା୍ଚଡା ସଂକ୍ରମିତ ଲୋକଙ୍କ ସଂସର୍ଶରେ ଆସିଥିବାର ସନ୍ଦେହ କରାଯାଉଥିବା ଲୋକମାନଙ୍କର ପରୀକ୍ଷା କରାଯିବାକୁ ମଧ୍ୟ ଏହି ନିଷ୍ପଭି ନିଆଯାଇଛି

ଦେଶର ବିଭିନ୍ନ ଭାଗରୁ ଭୂତାଣୁରେ ସଂକ୍ରମିତ ହେଉଥିବା ଲୋକମାନଙ୍କ ବିଷୟରେ ଖବରମାନ ଆସି ପହଞ୍ଚୁଛି ଭାରତରେ ଏପର୍ଯ୍ୟନ୍ତ ବିଦେଶରୁ ଆସିଥିବା ଲୋକମାନଙ୍କ ମଧ୍ୟରେ ଭୂତାଣୁ ସଂକ୍ରମଣ ସୀମିତ ରହିଛି ଓ ସେମାନଙ୍କ ଠାରୁ କିଛି ଲୋକଙ୍କ ଶରୀରରେ ଭୂତାଣୁ ପ୍ରବେଶ କରିଛି ଏପର୍ଯ୍ୟନ୍ତ ଭାରତରେ ଲୋକମାନଙ୍କଠାରୁ ଲୋକମାନଙ୍କୁ ଭୂତାଣୁ ସଂକ୍ରମଣର କୌଣସି ପ୍ରମାଣ ମିଳିନାହିଁ ତା'ଛଡା ସାମୁହିକ ଭୂତାଣୁ ସଂକ୍ରମଣର ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଭୂତାଣୁ ସଂକ୍ରମଣ ପରୀକ୍ଷା ବିଷୟରେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପରାମର୍ଶ ଦିଆଯାଉଛି ଓ ସମୀକ୍ଷା କରାଯାଉଛି

ସେ କହିଛନ୍ତି ଲୋକମାନେ ନିଜ ଇଚ୍ଛା ଅନୁଯାୟୀ କିମ୍ବା ସନ୍ଦେହ ଦୂର କରିବା ପାଇଁ ଆପଣାଛାଏଁ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା କରିପାରିବେ ନାହିଁ ଏହାକୁ ଆବଶ୍ୟକ ନିୟମାବଳୀ ଅନୁଯାୟୀ କରାଯିବ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏ ବିଷୟ ଘୋଷଣା କରି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସହରରେ ଘରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ହୋଇନାହିଁ କିନ୍ତୁ ଆବଶ୍ୟକ ପଡ଼ିଲେ ଏହା ଲାଗୁ କରାଯିବ

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦିନ ମଜୁରିଆମାନେ ସେମାନଙ୍କର ଜିବିକା ନିର୍ବାହର ପନ୍ଥା ହରାଇଛନ୍ତି ଶ୍ରୀ କେଜରୱାଲ କହିଛନ୍ତି ଦିଲ୍ଲୀର ରାତ୍ରି ଆଶ୍ରୟଗୃହଗୁଡ଼ିକରେ ରହୁଥିବା ବାସହୀନ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ସେ କହିଛନ୍ତି ବୟୋଜ୍ୟେଷ୍ଠ ବ୍ୟକ୍ତି ବିଧବା ମହିଳା ଓ ଭିନୁଷମମାନଙ୍କ ପେନସନକୁ ଦ୍ୱିଗୁଣିତ କରାଯାଇଛି

ଦିଲ୍କୀର ଜନସାଧାରଣ ବିଶେଷ କରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ପ୍ରାତଃ ଭ୍ରମଣ ନ କରିବା ଓ ମିଳାମିଶା କରିବାରୁ ଦୂରରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ଇତିମଧ୍ୟରେ ବ୍ରିହନ ମୁମ୍ବାଇ ପୌର ନିଗମ ଯେଉଁ ଲୋକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ସେମାନଙ୍କୁ ପୌର ହସ୍କିଟାଲଗୁଡ଼ିକରୁ ଛାଡ଼ି ଦେବା ପାଇଁ ନିଷ୍ପଭି ନେଇଛି ନୂଆ ସଂକ୍ରମିତ ଲୋକମାନଙ୍କ ପାଇଁ କାଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ଆଜି ଅପରାହୁରେ ନୃଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ବୂହତମ ଇଲେକ୍ରୋନିକ୍ସ ଶିଳ୍ପଗୁଡ଼ିକ ପାଇଁ ଉତ୍ପାଦନ ପ୍ରୋହାହନ ପ୍ରଦାନକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି ଏହି ଯୋଜନା ଅନୁସାରେ ଦେଶରେ ଉତ୍ପାଦନ ବୃଦ୍ଧି ଓ ମୋବାଇଲ୍ ଫୋନ୍ ଉତ୍ପାଦନ ଓ କିଛି ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଉତ୍ପାଦନ ପ୍ରତି ଅଧିକ ପୁଞ୍ଜିନିବେଶ ଆକ୍ରୁଷ୍ଟ କରିବା ପାଇଁ ପ୍ରୋହାହନ ଦିଆଯିବାର ବ୍ୟବସ୍ଥା ରହିଛି ମନ୍ତ୍ରୀ କହିଛନ୍ତି ସରକାର ଦେଶରେ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବେ

ବଲ୍କ ଡ୍ରଗ୍ ପାର୍କସ୍ଗୁଡ଼ିକର ବିକାଶ ପାଇଁ ଯୋଜନାକୁ କ୍ୟାବିନେଟ୍ ଅନ୍ତମୋଦନ କରିଛି

ବଲ୍କ ଡ୍ରଗ୍ ପାର୍କ ସ୍କିମ୍ ବଲ୍କ ଡ୍ରଗ୍ଗୁଡ଼ିକର ଦେଶରେ ଉତ୍ପାଦନ ଖର୍ଚ୍ଚକୁ କମ୍ କରିବାର ଆଶା କରାଯାଉଛି ଓ ଏହାଦ୍ୱାରା ଅନ୍ୟ ଦେଶଗୁଡ଼ିକ ଉପରୁ ନିର୍ଭରଶୀଳତା ହ୍ରାସ କରାଯାଇ ପାରିବ